ଭାରତୀୟ ଯବାନମାନେ ଏହାର କଡ଼ା ଜବାବ ଦେଇଛନ୍ତି

ପିଏମ୍ ଶାହା ରାହୁଲ୍ ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଅଭିଯାନ କ୍ରମଶଃ ଜୋର୍ଦାର ହେଉଛି

ଶ୍ରୀ ମୋଦି 'ମେ ଭି ଚୌକିଦାର' ଶପଥ ଗ୍ରହଣ କରିବାପାଇଁ ଦଳର ସମର୍ଥକମାନଙ୍କୁ ଆହ୍ୱାନ ଜଣାଇଛନ୍ତି ସାମାଜିକ କୁ ପ୍ରଥା ତଥା ଦୁର୍ନୀତି ବିରୋଧରେ ଲଢ଼େଇ ଅଭିଯାନରେ ସେ ଏକୁଟିଆ ନୁହନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି ଆଜି ଅପରାହ୍କରେ ଉତ୍ତର ପ୍ରଦେଶର ବାଘପତ୍ ଓ ନାଗିନାଠାରେ ଦୁଇଟି ଜନସଭାରେ ପାର୍ଟି ଅଧ୍ୟକ୍ଷ ଅମିତ୍ ଶାହା ଉଦ୍ବୋଧନ ଦେବେ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର କଲ୍ୟାଣ ଦୂର୍ଗ ଓ ବିଜୟୱାଡ଼ାଠାରେ ଦୂଇଟି ଜନସଭାରେ କଂଗ୍ରେସ ଅଧ୍ୟକ୍ଷ ରାହ୍ରଲ ଗାନ୍ଧି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ଶ୍ରୀ ଗାନ୍ଧି ବେଙ୍ଗାଲ୍ଟରୁଠାରେ ଏକ ର୍ୟାଲିରେ ମଧ୍ୟ ଯୋଗ ଦେବେ ରାହୁଲ୍ ୱାୟାନାଡ୍ କଂଗ୍ରେସ ସଭାପତି ରାହ୍ରଲ ଗାନ୍ଧି ଉତ୍ତର ପ୍ରଦେଶର ଆମେଠି ସଂସଦୀୟ ଆସନ ସହ କେରଳର ୱାୟାନାଡ଼ ଲୋକସଭା ଆସନର୍ ପ୍ରତିଦ୍ୱନ୍ଦିତା କରିବେ ପାର୍ଟିର ବୟୋଜ୍ୟେଷ୍ଠ ନେତା ଏକେ ଆଷ୍ଟ୍ରୋନି ଆଜି ନ୍ତଆଦିଲ୍ଲୀରେ ଏହି ଘୋଷଣା କରିଛନ୍ତି ଶ୍ରୀ ଆଣ୍ଟ୍ରୋନି ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକର କଂଗ୍ରେସ ନେତା ଓ କର୍ମୀମାନଙ୍କ ଅନୁରୋଧକ୍ରମେ ରାହୁଲ ଗାନ୍ଧିଙ୍କୁ ୱାୟାନାଡ଼ରୁ ଛିଡ଼ା କରାଇବାର ନିଷ୍ପଭି ନିଆଯାଇଛି ଇସି ୱେଷ୍ଟ ବେଙ୍ଗଲ୍ ପଣ୍ଟିମବଙ୍ଗରେ ନିର୍ବାଚନ ପ୍ରସ୍ତୁତି ତଦାରଖ ପାଇଁ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ପୁଲିସ୍ ପର୍ଯ୍ୟବେକ୍ଷକ ବିବେକ ଦୂର୍ବେ ଆକି କୋଲକାତାରେ ପହଞ୍ଚବେ ରାଜ୍ୟର ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଂଜୟ ବସ୍କ ଗତକାଲି କହିଛନ୍ତି ଯେ ଶ୍ରୀ ଦୁବେ ମତଦାନ ସମୟରେ କେନ୍ଦ୍ର ଓ ରାଜ୍ୟ ପୁଲିସ୍ ମୁତୟନ ସଂକ୍ରାନ୍ତରେ ତଦାରଖ କରିବେ ଏତଦ୍ବ୍ୟତୀତ ଶ୍ରୀ ଦୁବେ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଭେଟିବା ସହ ନିରାପତ୍ତା ବିଭାଗର ଉଚ୍ଚ ପଦାଧିକାରୀମାନଙ୍କୁ ମଧ୍ୟ ସାକ୍ଷାତ୍ କରିବେ

ଗତକାଲି ନୂଆଦିଲ୍ଲୀଠାରେ କମିଶନଙ୍କ ପକ୍ଷରୁ ଆୟୋଜିତ ଏକ କର୍ମଶାଳାରେ ଗୋଷ୍ଠୀ ରେଡିଓ କେନ୍ଦ୍ରଗୁଡ଼ିକର ଦକ୍ଷତା ବୃଦ୍ଧି ପାଇଁ ଆବଶ୍ୟକ ତାଲିମ ପ୍ରଦାନ କରାଯାଇଥିଲା ବିଶେଷକରି ଚଳିତ ନିର୍ବାଚନ ସମୟରେ ଭୋଟରମାନଙ୍କୁ ସେମାନଙ୍କର ଅଧିକାର ଓ ଦାୟିତ୍ୱ ସଂପର୍କରେ ଶିକ୍ଷିତ ଏବଂ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ରେଡିଓ କେନ୍ଦ୍ରଗୁଡ଼ିକ କିପରି ସାହାଯ୍ୟ କରିପାରିବେ ସେଥିପାଇଁ ସେମାନଙ୍କୁ ଅବଗତ କରାଯାଇଥିଲା ବରିଷ୍ଠ ଉପନିର୍ବାଚନ କମିଶନର ଉମେଶ ସିହ୍ନା ଏକ ବିବୃଭିରେ କହିଛନ୍ତି ଯେ ଭୋଟରଙ୍କ ପାଖରେ ପହଞ୍ଚବା ପାଇଁ ଗୋଷ୍ଠୀ ରେଡିଓ ଏକ ସର୍ବଶ୍ରେଷ୍ଠ ମାଧ୍ୟମ

ଜଳବାୟୁ ପରିବର୍ତ୍ତନ କ୍ଷେପଶାସ୍ତ କାରିଗରି ବିଦ୍ୟା ଆର୍ଥକ ଅପରାଧିମାନଙ୍କୁ ଦମନ ଓ ସନ୍ତାସବାଦ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଶ୍ୱସ୍ତରୀୟ ନିୟମ ପ୍ରସ୍ତୁତି କ୍ଷେତ୍ରରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି ସେ କହିଛନ୍ତି ସନ୍ତାସବାଦୀ ଗୋଷ୍ଠୀଗୁଡ଼ିକ ବିରୋଧରେ ଭାରତର ସଂଗ୍ରାମ ପ୍ରତି ବିଶ୍ୱ ସମୁଦାୟ ସମର୍ଥନ ଜଣାଇଛନ୍ତି ସେ କହିଛନ୍ତି ପୂର୍ବରୁ ପାକିସ୍ତାନର ଭାରତ ବିରୋଧି ପ୍ରଚାର ପ୍ରତି ସମର୍ଥନ କଣାଉଥିବା ସଙ୍ଗଠନ ଓ ସଂସ୍ଥାଗୁଡ଼ିକ ଏବେ ଭାରତ ସହ ସମସ୍ୱରରେ ପାକିସ୍ତାନକୁ ନିନ୍ଦା କରିବା ଆରମ୍ଭ କଲେଣି ଦୁର୍ନୀତି ମୂଳୋତ୍ସାଟନ ଓ କଳାଧନ ଫେରାଇ ଆଶିବା ଦିଗରେ ତାଙ୍କ ସରକାରଙ୍କ ପଦକ୍ଷେପ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି ଜେକେ ସିଜ୍ଫାୟାର୍ ଜନ୍ମୁ କାଶ୍ମୀରର ରଜୌରୀ କିଲ୍ଲା ନିୟନ୍ତ୍ରଣ ରେଖା ଅଞ୍ଚଳରେ ପାକିସ୍ତାନ ସେନା ପକ୍ଷରୁ ଆଜି ପୁଣି ଥରେ ଅସ୍ତ୍ରବିରତି ଲଙ୍ଘନ କରାଯାଇଛି

ଗତକାଲି ମଧ୍ୟ ପାକିସ୍ତାନ ପଟୁ ଆଖିବୁଜା ଗୁଳିଗୋଳା ଆକ୍ରମଣରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା ପାକିସ୍ତାନ ଆକ୍ରମଣର କଡ଼ା ଜବାବ୍ ଭାରତୀୟ ସେନା ପକ୍ଷରୁ ଦିଆଯାଇଛି

ପ୍ରତିରକ୍ଷା ମନ୍ତଶାଳୟ ପକ୍ଷରୁ କୁହାଯାଇଛି ଯେ ଏହି ଜାହାଜରେ ଯୁଦ୍ଧ ବିମାନ ଅବତରଣ କରିବାର ସୁବିଧା ରହିଛି ଏହା ସୈନ୍ୟ ସାମନ୍ତ ଟ୍ୟାଙ୍କ ଓ ଅନ୍ୟାନ୍ୟ ଉପକରଣ ପରିବହନ କରିବାକୁ ମଧ୍ୟ ସମର୍ଥ

ସେହି ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇ ନ ଥିବା ଉତ୍ତର ପୂର୍ବ ରେଳବାଇର ଲୋକସମ୍ପର୍କ ଅଧିକାର ସଞ୍ଜୟ ଯାଦବ ଆକାଶବାଣୀକୁ କଣାଇଛନ୍ତି

ଏହି ଦୁର୍ଘଟଣା ପରେ ଛାପ୍ରା ଗୋରଖପୁର ରେଳ ସେକ୍କନ୍ରେ ଟ୍ରେନ୍ ଚଳାଚଳ ବନ୍ଦ୍ ରହିଛି ଏହି ରୁଟ୍ର ଟ୍ରେନ୍ଗୁଡ଼ିକ ଅନ୍ୟ ଲାଇନ୍ ଦେଇ ଚଳାଚଳ କରୁଛି

ରେଳବାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ ଚଳାଚଳ ପୁନଃ ସ୍ଥାପନ କରିବାକୁ ଉଦ୍ୟମ ଚଳାଇଛନ୍ତି ପ୍ରେଜ୍ ଚିଲି ଭିଜିଟ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ତ୍ରିରାଷ୍ଟ୍ରୀୟ ଗସ୍ତର ତୃତୀୟ ତଥା ଶେଷ ପର୍ଯ୍ୟାୟରେ ଚିଲିରେ ପହଞ୍ଚଛନ୍ତି ଗତ ରାତିରେ ସାକ୍ଷିଆଗୋ ବିମାନ ବନ୍ଦରରେ ଚିଲିର ଉଚ୍ଚପଦସ୍ଥ ଅଧିକାରୀ ଓ ଭାରତୀୟ ଦ୍ରତାବାସର ଅଧିକାରୀମାନେ ତାଙ୍କୁ ଭବ୍ୟ ସମ୍ଭର୍ଦ୍ଧନା କଣାଇଛନ୍ତି ତିନିଦିନ ରହଣି କାଳରେ ରାଷ୍ଟ୍ରପତି ଚିଲି ରାଷ୍ଟ୍ରପତିଙ୍କ ସହ ପାରସ୍କରିକ ସଂପର୍କ ନେଇ ଆଲୋଚନା କରିବେ ଶ୍ରୀ କୋବିନ୍ଦ ସେଠାରେ ପ୍ରବାସୀ ଭାରତୀୟମାନଙ୍କ ସହ ମଧ୍ୟ ଭାବ ବିନିମୟ କରିବେ ସେ ଚିଲି ବଶ୍ୱବିଦ୍ୟାଳୟରେ ଯୁବ ବୈଜ୍ଞାନିକମାନଙ୍କ ସହ ମତ ବିନିମୟ କରିବା ସହ ଏକ ବ୍ୟାବସାୟିକ ବୈଠକରେ ସେ ଯୋଗଦେବେ

ଇଡି ତଲ୍ୱାର ବିଭିନ୍ନ ଏୟାରଲାଇନ୍ସ ପାଇଁ ମଧ୍ୟସ୍ଥତା ଓ ଲୋକସଂପର୍କ ରକ୍ଷା କାର୍ଯ୍ୟରେ ଲିପ୍ତ ଥିବା ଦୀପକ ତଲୱାରଙ୍କ ନୂଆଦିଲ୍ଲୀସ୍ଥିତ 'ହୋଟେଲ୍ ହଲିଡେ ଇନ୍'କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୋରଖ କରାଯାଇଛି

ଦୀପକ ତଲୱାର ବେଆଇନ ଅର୍ଥ କାରବାରରେ ଲିପ୍ତ ଥିବା ଅଭିଯୋଗ ହେବା ପରେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିଲା

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର କେତେକ ଅଧିକାରୀଙ୍କ ସହ ମିଶି ସେ ବେଆଇନ ଅର୍ଥ କାରବାର କରିଥିବାର ଅଭିଯୋଗରେ ଦ୍ରବାଇର୍ ଗିରଫ ହେବା ପରେ ଗତ ଜାନ୍ରୟାରୀରେ ତାଙ୍କ ଭାରତ ଅଣାଯାଇଥିଲା ତଲୱାରଙ୍କର ରାଜନେତା ମନ୍ତୀ ବିଭିନ୍ନ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀଙ୍କ ସହ ସଂପର୍କ ଥିଲା ଏବଂ ବିଭିନ୍ନ ଏୟାରଲାଇନ୍ୱକୁ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ସେ ବିପୁଳ ଲାଞ୍ଚ କାରବାର କରୁଥିବା ଅଭିଯୋଗ ହୋଇଥିଲା ବିଶେଷକରି ଆରବ ଏୟାର ଓ କାତ୍ତାର ଏୟାରଓ୍ୱେଜ୍ ପାଇଁ ସେ ଦଲାଲି କରି ଅନୁଚିତ ସୁବିଧା ସୁଯୋଗ ନେଇଥିଲେ ଏହାଫଳରେ ଭାରତୀୟ ରାଷ୍ଟ୍ରାୟତ୍ତ ଏୟାରଲାଇନ୍ସଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲେ ଶ୍ରୀଲଙ୍କା ଆର୍ମି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ମିଳିତ ସମରାଭ୍ୟାସ ମିତ୍ରଶକ୍ତିକୁ ନେଇ ସେ ଦେଶର ସେନାମୁଖ୍ୟ ମହେଶ ସେନାନାୟକ ସନ୍ତୋଷ ପ୍ରକଟ କରିଛନ୍ତି ସେ କହିଛନ୍ତି ଏଭଳି ପ୍ରୟାସ ଦ୍ୱାରା ଦୁଇଦେଶ ମଧ୍ୟରେ ବିଶ୍ୱାସ ଓ ସହଯୋଗ ବଢ଼ିବ ଏବଂ ନିରାପତ୍ତା ସୁଦୃଢ଼ ହେବ

ଏଥିରେ ତାଙ୍କ ଅଙ୍ଗରକ୍ଷୀଙ୍କର ମୃତ୍ୟୁ ଘଟିଛି ସେ ଦେଶର ଉତ୍ତରାଞ୍ଚଳ ପ୍ରଦେଶ ବଲ୍ଘା ଗସ୍ତରେ ଥିବାବେଳେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା

ବ୍ୟାଡ୍ମିଣ୍ଟନ୍ ନ୍ତଆଦିଲ୍ଲୀର କେଡି ଯାଦବ ଇଷ୍ଡୋର୍ ହଲ୍ଠାରେ ଚାଲିଥିବା ଇଣ୍ଡିଆ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍ରେ ଆଜି ଭାରତୀୟ ଖେଳାଳୀ କିଦାମ୍ବୀ ଶ୍ରୀକାନ୍ତ ଓ ଡେନ୍ମାର୍କର ଭିକୁର ଆକ୍ଟେଲ୍ସେନ୍ଙ୍କ ମଧ୍ୟରେ ମୁକାବିଲା ହେବ

ପିଭି ସିନ୍ଧୁ ଓ ପାରୁପଲ୍ଲୀ କଶ୍ୟପ୍ ଗତକାଲି ସେମିଫାଇନାଲ୍ରେ ହାରିଯାଇଛନ୍ତି ଆଇପିଏଲ୍ ଚଳିତ ଆଇପିଏଲ୍ରେ ଗତକାଲି ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ଟି ସୁପର୍ ଓଭର୍ରେ ଶେଷ ହୋଇଛି ଚଳିତ ଆଇପିଏଲ୍ର ଏହା ପ୍ରଥମ ସୁପର୍ ଓଭର୍ ମ୍ୟାଚ୍ ଥିଲା